ସେଠାକାର ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରାପଦ ସ୍ଥାନକୁ ସ୍ତାନାନ୍ତରିତ କରାଯାଇଛି ଭଗିପୁର ନିକଟରେ ଥିବା ସିଦ୍ଧ ରାମଚଣ୍ଡୀ ଦେବୀଦ୍ୱାର ନିକଟରେ ବନ୍ୟାଜଳ ପ୍ରବେଶ କରି ବହୁ ଚାଷଜମି ଜଳମଗୁ ହୋଇଛି

ପୁରୀ ସଦର ବ୍ଲକ୍ର ସିରେଇକଣା ଓ ନ୍ଆଗାଁ ବାହ୍ୟଜଗତରୁ ବିଛିନୁ ହୋଇଛି

ସମସ୍ତ ଭାରତୀୟ ବିଶେଷକରି ପରବର୍ଉୀ ପିତ୍ନୀ ନିକଟରୁ ଅଭିନବତା ଓ ସମାଧାନ ପାଇଁ ଅନେକ କିଛି ଆଶା କରାଯାଉଛି ଏବଂ ଏକ ଅଧିକ ସୁନ୍ଦର ଭବିଷ୍ୟତ ପାଇଁ ଆମକୁ ଯୁବାପିତ଼୍ୀର ଏହି ସାମର୍ଥ୍ୟକୁ ପ୍ରୋସାହିକ କରିବାକୁ ପଡିବ ବୋଲି ଶ୍ରୀ ମୋଦି କହିଛନ୍ତି